ପ୍ରଧାନମନ୍ତ୍ରୀ ଗତ ସନ୍ଧ୍ୟାରେ ନୁଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ସକାଶେ ଯୋଜନା ପ୍ରସ୍ତୁତ ଲାଗି ସର୍ବସାଧାରଣ ସ୍ଥାନୀୟ ସଂପ୍ରଦାୟ ଓ ସଂଗଠନଗୁଡ଼ିକର ସକ୍ରିୟ ଅଂଶଗ୍ରହଣ ପ୍ରତି ଗୁରୁତ୍ୱାରୋପ କରିଥିଲେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ ସଂକ୍ରାନ୍ତରେ ଆଲୋଚନା କରିବା ପାଇଁ ସେ ବିଶେଷଜ୍ଞ ଓ ସରକାରୀ କର୍ମକର୍ତ୍ତାମାନଙ୍କୁ ନିବେଦନ କରିଛନ୍ତି ଭୂତାଣୁର ମୁକାବିଲା କ୍ଷେତ୍ରରେ ଭାରତ କିଭଳି ଆହୁରି ଅଧିକ ପଦକ୍ଷେପ ନେବ ସେ ସମ୍ଭନ୍ଧୀୟ ଉପାୟଗ୍ରଡ଼ିକ ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା ସଂକ୍ରମିତ ଲୋକଙ୍କ ରକ୍ତନମୁନା ପରୀକ୍ଷା ପାଇଁ ଅଧିକ ପରୀକ୍ଷାଗାର ସ୍ଥାପନ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ରାଜ୍ୟଗୁଡ଼ିକର ସରକାର ଡାକ୍ତରୀ ସଂପ୍ରଦାୟ ଚିକିତ୍ସା ସହାୟକ କର୍ମଚାରୀ ସେନାବାହିନୀ ଓ ଅର୍ଦ୍ଧସାମରିକ ବାହିନୀ ବିମାନ ଚଳାଚଳ ସଂସ୍କାର କର୍ମଚାରୀ ପୌର ନିଗମ କର୍ମଚାରୀ ଓ ଅନ୍ୟମାନଙ୍କ ପ୍ରତି ସେ କୃତଜ୍ଞତା ଜଣାଇଛନ୍ତି

ତେବେ ଏହି ନିର୍ଦ୍ଦେଶାବଳୀ ସରକାରୀ ଚାକିରିଆ ଲୋକପ୍ରତିନିଧି ଓ ଚିକିତ୍ସା କ୍ଷେତ୍ରର ପେଷାଦାରମାନଙ୍କ ଉପରେ ଲାଗୁ ହେବ ନାହିଁ

ରେଳବାଇ ଓ ବେସରମାରିକ ବିମାନ ଚଳାଚଳ ସଂସ୍ଥା ଛାତ୍ରଛାତ୍ରୀ ରୋଗୀ ଓ ଦିବ୍ୟାଙ୍ଗଜନମାନଙ୍କୁ ଛାଡ଼ି ବାକି ସମସ୍ତଙ୍କ ପାଇଁ ସବ୍ ପ୍ରକାରର ରିହାତି ଯାତ୍ରା ବ୍ୟବସ୍ଥାକ୍ୱ ବାତିଲ କରିବେ ରାଜ୍ୟଗ୍ରଡ଼ିକ ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କର୍ତ୍ତିବା କର୍ମଚାରୀମାନଙ୍କ ଘରେ ରହି ସେମାନଙ୍କ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସେମାନଙ୍କୁ ଅନୁରୋଧ କରାଯାଇଛି ତେବେ କେବଳ କରୁରିକାଳୀନ ସେବା ଓ ଅତ୍ୟାବଶ୍ୟକ ସେବା ଯୋଗାଉଥିବା କର୍ମଚାରୀମାନଙ୍କୁ ଏଥିରୁ ଛାଡ଼ି ମିଳିବ ବହୁ ସଂଖ୍ୟାରେ ଲୋକମାନେ ଏକତ୍ରିତ ହେବାକୁ କମ୍ କରିବା ଉଦ୍ଦେଶ୍ୟରେ ସମସ୍ତ ଗ୍ରପ୍ ବି ଓ ସି କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ସପ୍ତାହେ ଛଡ଼ା ସପ୍ତାହେ ଆସି ଓ ଅଲଗା ଅଲଗା ସମୟରେ ଅଫିସରେ ଆସି କାର୍ଯ୍ୟ କରିବାକୁ କ୍ହାଯାଇଛି

କର୍ମଚାରୀ ଓ ତାଲିମ୍ ବିଭାଗ ଦ୍ୱାରା ଜାରି ଏକ କାର୍ଯ୍ୟାଳୟ ସ୍କାରକପତ୍ରରେ ଗ୍ରପ୍ ବି ଓ ସି ସରକାରୀ କର୍ମଚାରୀମାନଙ୍କ ପାଇଁ ସାପ୍ତାହିକ ପାଳିଭିତ୍ତିକ ଡିୟୁଟିଚାର୍ଟ୍ ପ୍ରସ୍ତୁତ କରିବାକୁ କୁହାଯାଇଛି ସେମାନଙ୍କୁ ଗୋଟିଏ ସପ୍ତାହ ଛଡ଼ା ଗୋଟିଏ ସପ୍ତାହରେ ଆସି ଅଫିସରେ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି ଏଥିରେ କୃହାଯାଇଛି ପ୍ରଥମ ସପ୍ତାହ ପାଇଁ ଏଭଳି ପାଳିଭିତ୍ତିରେ ଡିୟୁଟିଚାର୍ଟ୍ ପ୍ରସ୍ତୁତ କରିବା ସମୟରେ ବିଭାଗୀୟ ମୁଖ୍ୟମାନେ କାର୍ଯ୍ୟାଳୟ ନିକଟରେ ରହୁଥିବା କର୍ମଚାରୀମାନଙ୍କୁ ପ୍ରଥମେ ଏଥିରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦିଆଯାଇଛି ଫଳରେ ସେହି କର୍ମଚାରୀମାନେ ସେମାନଙ୍କର ନିଜ ଯାନବାହନରେ ଆସି ଅଫିସରେ ପହଞ୍ଚି ପାରିବେ ଏହି କାର୍ଯ୍ୟାଳୟ ସ୍କାରକପତ୍ରରେ ଡିଓପିଟି କହିଛି ଏହି ନିୟମ ଅତ୍ୟାବଶ୍ୟକ ଓ ଜରୁରିକାଳୀନ ସେବାରେ ନିଯୁକ୍ତ କର୍ମଚାରୀମାନଙ୍କ ପାଇଁ ଲାଗୁ ହେବ ନାହିଁ ଓ ଯେଉଁମାନେ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ଦିଗରେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ଉପରେ ମଧ୍ୟ ଏହା ଲାଗୁ ହେବ ନାହିଁ

ଡିଜି ଆଇସିଏମ୍ଆର୍ ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ମହାନିର୍ଦ୍ଦେଶକ ଡକ୍କର ବଳରାମ ଭାର୍ଗବ କହିଛନ୍ତି ଏ ପର୍ଯ୍ୟନ୍ତ ଦେଶରେ କରୋନା ଭୂତାଣୁରେ ସଂକ୍ରମିତ କୌଣସି ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣେ ବ୍ୟକ୍ତି ସଂକ୍ରମିତ ହୋଇଥିବାର କୌଣସି ପ୍ରମାଣ ମିଳିନାହିଁ ଆକାଶବାଣୀ ସହ ଏକ ବିଶେଷ ସାକ୍ଷାତକାରରେ ଡକ୍କର ଭାର୍ଗବ କହିଛନ୍ତି ଏ ସମ୍ଭନ୍ଧୀୟ କରାଯାଇଥିବା ସମସ୍ତ ପରୀକ୍ଷାରୁ କୌଣସି ଗୋଟିକରେ ବି ଭୂତାଣୁ ନଥିବାର ଜଣାପଡ଼ିଛି ଭୂତାଣୁ ସଂକ୍ରାନ୍ତରେ ପରବର୍ତ୍ତୀ ପରୀକ୍ଷା କାରି ରହିଥିବାର ସେ ଜଣାଇଛନ୍ତି

ଦେଶାନ୍ତରିତ ହୋଇ ଆସିଥିବା ଜଣେ ବ୍ୟକ୍ତି ଓ ଅନ୍ୟ ତିନି ଜଣ ବ୍ୟକ୍ତିଙ୍କର ଭୂତାଣୁ ସଂକ୍ରମଣ ଯୋଗୁଁ ମୃତ୍ୟୁ ଘଟିଛି

ଅନାବଶ୍ୟକ ଗସ୍ତକ୍ର ନିର୍ସାହିତ କରିବା ଓ ବରିଷ୍ଣ ନାଗରିକମାନଙ୍କ ଭଳି ସହକରେ ସଂକ୍ରମିତ ହେବାର ଆଶଙ୍କା ଥିବା ବ୍ୟକ୍ତିମାନଙ୍କୁ ଗସ୍ତ କରିବାରୁ ରୋକିବାକୁ ସମସ୍ତ ଟିକେଟ୍ ଉପରେ ମିଳୁଥିବା ରିହାତିକୁ ରେଳବାଇ ବାତିଲ କରିଦେଇଛି ତେବେ ରୋଗୀ ଛାତ୍ରଛାତ୍ରୀ ଓ ଦିବ୍ୟାଙ୍ଗଜନମାନଙ୍କ ପାଇଁ ଏହି ରିହାତି କାରି ରହିବ ଆଜି ମଧ୍ୟ ରାତ୍ରିରୁ ଏହି ପଦକ୍ଷେପ ଲାଗୁ ହେବ

ତେବେ କୌଣସି ଯାତ୍ରୀ ଯେଭଳି ଅଟକି ନ ରହିବେ ତାହା ନିଶ୍ଚିତ କରିବା ଓ ବିକ୍ସ ଟ୍ରେନ୍ଗୁଡ଼ିକର ଉପଲନ୍ଧ ସ୍ଥିତିକୁ ଦୃଷ୍ଟିରେ ଟ୍ରେନ୍ଗୁଡ଼ିକୁ ବାତିଲ କରାଯାଇଛି ଯେଉଁ ଯାତ୍ରୀମାନଙ୍କର ଟ୍ରେନ୍ ବାତିଲ କରାଯାଇଛି ସେମାନଙ୍କୁ ସେମାନଙ୍କର ସମ୍ପୂର୍ଣ୍ଣ ଟିକେଟ୍ ମୂଲ୍ୟ ଫେରସ୍ତ ଦିଆଯିବ ଦେଶର ଉତ୍ତର ଭାଗରେ ହଠାତ୍ ଶିକ୍ଷାନୁଷାନଗୁଡ଼ିକ ବନ୍ଦ ହୋଇଯିବା ଯୋଗୁଁ ସେଠାରେ ଅଟକି ରହିଥିବା ଦକ୍ଷିଣାଞ୍ଚଳ ଓ ଦକ୍ଷିଣ ପୂର୍ବାଞ୍ଚଳ ତଥା ପୂର୍ବାଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଘରକୁ ଫେରିବା ପାଇଁ ରେଳବାଇ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି ନେଭି କ୍ୱାରେଟାଇନ୍ କ୍ୟାମ୍ପ୍ କରୋନା ଭୂତାଣୁ ବ୍ୟାପିଥିବା ଦେଶଗୁଡ଼ିକରୁ ଆସୁଥିବା ଭାରତୀୟମାନଙ୍କ ପାଇଁ ବିଶାଖାପଟନମଠାରେ ପୂର୍ବ ନୌବାହିନୀ କମାଣ୍ଡରେ ଭାରତୀୟ ନୌବାହିନୀର ଆଇଏନ୍ଏସ୍ ବିଶ୍ୱକର୍ମା କାହାଜରେ ଏକ ସିବିର ସ୍ଥାପନ କରାଯାଇଛି ସେହି ବ୍ୟକ୍ତିମାନଙ୍କୁ ସେଠାରେ ପୃଥକ କରି ରଖାଯିବ

ମିଳିତ ପ୍ରବେଶିକା ପରୀକ୍ଷା ଓ ମୁଖ୍ୟ ପରୀକ୍ଷାଗୁଡ଼ିକର ତାରିଖ ପୁନଃ ନିର୍ଦ୍ଧାରଣ କରିବାକୁ ମଧ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି

ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଛାତ୍ରଛାତ୍ରୀ ଶିକ୍ଷକ ଓ ଅଭିଭାବକମାନଙ୍କୁ ଭୟଭିତ ନ ହେବାକୁ ନିବେଦନ କରିଛନ୍ତି

କରୋନା ଭୂତାଣୁ ସଂକ୍ରମଣ ଦୃଷ୍ଟିରୁ ୟୁଏଇ ଦ୍ୱାରା ଏଭଳି ପଦକ୍ଷେପ ନିଆଯାଇଛି ଯେଉଁମାନେ ଭୂତାଶୁରେ ସଂକ୍ରମିତ ହୋଇଛନ୍ତି ସେମାନଙ୍କ ସୁରକ୍ଷା ପାଇଁ ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ଏହି ନିଷ୍ପତ୍ତିରେ ପରବର୍ତ୍ତୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ପରେ ପରିବର୍ତ୍ତନ କରାଯିବ ଏହାଛଡ଼ା ୟୁଏଇ ଡ୍ରାଇଭର ଓ ଘରକରଣା କାର୍ଯ୍ୟରେ ନିଯୁକ୍ତ ବ୍ୟକ୍ତିମାନଙ୍କ ସମେତ ସମସ୍ତ ବ୍ୟକ୍ତିମାନଙ୍କ ପାଇଁ ଶ୍ରମ ପରମିଟ୍ ଜାରିକୁ ବାତିଲ କରିଦେଇଛି ଏହାକୁ ଆଜିଠାରୁ ଲାଗୁ କରାଯାଇଛି ଓ ପରବର୍ତ୍ତୀ ନିର୍ଦ୍ଦେଶ ମିଳିବା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ

ୟୁଏଇ ସରକାର କହିଛନ୍ତି ଜାତୀୟ ଜରୁରିକାଳୀନ ସେବା ଓ ସଂକଟ ଏବଂ ଦୁର୍ବିପାକ ପରିଚାଳନା କର୍ତ୍ତ୍ୱପକ୍ଷଗୁଡ଼ିକ ସହ ସମନ୍ୱୟରେ ଏହି ପଦକ୍ଷେପ ନିଆଯାଇଛି

ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ଲୋକସଭାରେ ଏ ବିଷୟ ଜଣାଇଛନ୍ତି